ଭୁବନେଶ୍ୱରର କମିଶନରେଟ୍ ପୁଲିସ୍ କାର୍ଯ୍ୟାଳୟ କୟଦେବ ବିହାର ଡମଣା ରୋଡ୍ ମାଷ୍ଟରକ୍ୟାଷ୍ଟିନ୍ ପୁରୀ ବଡ଼ଦାଷରେ ମଧ ଏହି ସଙ୍ଗୀତ ଗାନ କରାଯାଇଛି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ନିକେ ନବୀନ ନିବାସ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଲୋକସେବା ଭବନରେ ଏବଂ କଟକ ପୁଲିସ୍ ମୁଖ୍ୟାଳୟଠାରେ ପୁଲିସ୍ ମହାନିର୍ଦ୍ଦେଶକ 'ବନେ ଉକୂଳ ଜନନୀ' ଗାନ କରିଛନ୍ତି

ଓଡ଼ିଶା ସମେତ ଦେଶ ଓ ବିଦେଶରେ ଥିବା ଓଡ଼ିଆମାନେ ମଧ ଏହି ସଙ୍ଗୀତ ଗାନ କରି କୋଭିଡ୍ ଯୋବ୍ବାମାନଙ୍କୁ ସଙ୍ଗାନ ଜଶାଇ ଉସାହିତ କରିଛନ୍ତି

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତଣାଳୟ ସୂଚନା ଅନୁଯାୟୀ ଆଜି ଚିହ୍ଦଟ ହୋଇଥିବା ସମସ୍ତ ସଂକ୍ରମିତ କ୍ୱାରେକ୍କାଇନ୍ ସେକ୍କରରେ ଥିବା ଜଣାପଡିଛି

ଠିକ୍ ସମୟରେ ଦକ୍ଷିଶ ପଣ୍ଟିମ ମୌସୁମୀ କେରଳ ଛୁଇଁବ